ଘନ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ସେହିଭଳି ସାଧାରଣ ଲୋକେ ମଧ୍ଧ ଏଶିକି ଟ୍ରାଫିକ ନିୟମ ଉଲ୍ଲଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ୍ ମାଧ୍ଧମରେ ପଠାଇପାରିବେ

ବିଶେଷକରି ମାଓ ସମସ୍ୟା ଆଇନ୍ଶୃଙ୍ଖଳା ପରିସ୍ଚିତି ଖଣିଖାଦାନ ଅଞଳ ସମେତ ବିଭିନ୍ ଶିକ୍ ଅନୁଷ୍ଠାନରେ ଦେଖାଦେଉଥିବା ଶ୍ରମିକ ଅଶାନ୍ତ ସମ୍ମର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ଏହି ବୈଠକରେ ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ରାଧାକୁଷ୍ଟ ଶର୍ମା ପଣିମାଞ୍ଚଳ ଡିଆଇଜି କବିତା ଜଲାନ ରାଉରକେଲା ଏସ୍ପି କେ ସୁବ୍ରମଣି ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ସିତ ଥିଲେ

ଏହିକ୍ରମରେ ଚିଲିକାରେ ବିରଳ ଇରାଓ୍ୱାଡ଼ି ପ୍ରଜାତିର ଡଲଫିନ ଗଣନା ହେଉଛି

ଏଥିପାଇଁ ଗତକାଲି ଗଶନାକାରୀମାନଙ୍କୁ ସେଠାରେ ସବିଶେଷ ତାଲିମ ଦିଆଯାଇଥିଲା

ସେହିଭଳି ରାଜନଗର ବନଖଣ୍ ରେ ମଧ୍ ଡଲଫିନ୍ ଗଣନା ଚାଲିଛି

ଫଳରେ ରାକ୍ୟ ତଥା ଦେଶବ୍ୟାପୀ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି

ଜାତୀୟ ତଥା ଅନ୍ତର୍କାତୀୟ ସ୍ତରରେ ସେ ଖୁବ୍ ସୁନାମ ଅର୍ଜନ କରିଥିଲେ